ଭୋଟର୍ମାନଙ୍କୁ ଆକୃଷ୍ଣ କରିବା ଲାଗି ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେହି ରାଜ୍ୟଗୁଡ଼ିକୁ ଗସ୍ତ କରୁଛନ୍ତି

ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟମାନେ ଦେଶର ଗୌରବ ବୃଦ୍ଧିରେ ସହାୟତା କରୁଥିବାର ରାଷ୍ଟ୍ରପତି କହିଛନ୍ତି

ଇଦ୍ ମିଲାଦ୍ ଉନ୍ ନବୀ ସମଗ୍ର ଦେଶରେ ପାଳିତ ହେଉଛି

ଆଜି ଭୋପାଳଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ୟୁପିଏ ଶାସନକାଳରେ ବିଶ୍ୱସନୀୟତାର ଯେଉଁ ଖାଲି ସ୍ଥାନ ସୃଷ୍ଟି ହୋଇଥିଲା ଏନ୍ଡିଏ ସରକାର ତାହା ପୂରଣ କରିଛନ୍ତି ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ସେ ଦୃଢ଼ ମତପୋଷଣ କରିଛନ୍ତି

ଖୁବ୍ ଶୀଘ୍ର ସାଇବର ପୁଲିସ୍ ଗଠିତ ହେବ ବୋଲି ଶ୍ରୀ ସିଂ ଜଣାଇଛନ୍ତି ଉପମୁଖ୍ୟ ନିର୍ବାଚନ କମିଶନର୍ ଚନ୍ଦ୍ରଭୂଷଣ କୁମାରଙ୍କ ନେତୃତ୍ୱରେ ଏକ ଦଳ ଆଜି ଚମ୍ବଲ୍ ଡିଭିଜନ୍ର ମୁରେନାଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆଶିଷ୍ କୁନ୍ଦ୍ରା ସ୍ଥାନଚ୍ୟୁତ ହୋଇଥିବା ବ୍ରୁ ସମ୍ପ୍ରଦାୟର ଲୋକମାନଙ୍କପାଇଁ ଭୋଟଗ୍ରହଣ ବ୍ୟବସ୍ଥାର ଗତକାଲି କାନ୍ମୁନ୍ଠାରେ ତଦାରଖ କରିଛନ୍ତି ବ୍ରୁ ସମ୍ପ୍ରଦାୟର ଭୋଟର୍ମାନେ ପଡ଼ୋଶୀ ରାଜ୍ୟ ତ୍ରିପୁରାରେ ବିଭିନ୍ନ ରିଲିଫ୍ ଶିବରରେ ଆଶ୍ରୟ ନେଇଛନ୍ତି ରାଜ୍ ଶାହା ବିଜେପି ସଭାପତି ଅମିତ୍ ଶାହା ରାଜସ୍ଥାନର ଯୁବକମାନଙ୍କ ସହ ଆଜି ବାର୍ଭାଳାପ କରିଛନ୍ତି

ପ୍ରଶ୍ନ ପଚାରିବାପାଇଁ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ମଧ୍ୟ ବ୍ୟବହାର କରାଯାଉଛି ଇତିମଧ୍ୟରେ କଂଗ୍ରେସ ମୁଖପାତ୍ର ଅଜୟ ମାକନ୍ ରାଜସ୍ଥାନର ବିଜେପି ସରକାର ଯୁବକ ଓ ନିଯୁକ୍ତି କୃଷି ଓ କୃଷକ ଏବଂ ମହିଳାମାନଙ୍କ ନିରାପତ୍ତା ଭଳି ପ୍ରସଙ୍ଗରେ ବିଫଳ ହୋଇଥିବାର ଦୋଷାରୋପ କରିଛନ୍ତି କୟପୁରଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି କେବଳ ଦେଢ଼ ଲକ୍ଷ ଯୁବକ ସରକାରୀ ଚାକିରି ପାଇଛନ୍ତି

ରାଷ୍ଟ୍ରପତି କହିଛନ୍ତି ଅଷ୍ଟ୍ରେଲିଆରେ ବସବାସ କରୁଥିବା ଭାରତୀୟମାନଙ୍କୁ ବିଶ୍ୱରେ ବହୁତ ସମ୍ମାନ ମିଳୁଛି ଓ ଭାରତୀୟ ପେସାଦାରମାନଙ୍କୁ ପ୍ରାୟ ସବୁଦେଶରେ କାମ ମିଳୁଛି ସିଡ୍ନୀରେ ଅନୁଷ୍ଠିତ ସ୍ୱାଗତ ସମ୍ଭର୍ଦ୍ଧନା ଉହବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଅଷ୍ଟ୍ରେଲିଆରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନେ ବିଶ୍ୱରେ ଭାରତର ଖ୍ୟାତି ବୃଦ୍ଧି କରିବାକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଗତ କିଛିବର୍ଷ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି ଅଷ୍ଟ୍ରେଲିୟାର ବିଭିନ୍ନ ପ୍ରାନ୍ତରେ ବସବାସ କର୍ଥିବା ଭାରତୀୟମାନେ ଶ୍ରୀ କୋବିନ୍ଦ୍ଙ୍କୁ ଦେଖିବା ଓ ତାଙ୍କ କଥା ଶୁଣିବାପାଇଁ ବହୁ ସଂଖ୍ୟାରେ ଆସିଥିଲେ ଭାରତ ନିକର ଅଭିବୂଦ୍ଧି ଓ ବିକାଶ ପାଇଁ ଅଷ୍ଟ୍ରେଲିଆର ଜ୍ଞାନକୌଶଳ ତଥା ବୈଷୟିକ ଜ୍ଞାନ ପ୍ରୟୋଗ କରିବାକୁ ଆଗ୍ରହୀ ମନ୍କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ମନ୍କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ଶ୍ରୀ ମୋଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଆସୁଛନ୍ତି

ପ୍ରଧାନମନ୍ତ୍ରୀ କହିଥିଲେ ମନ୍କୀ ବାତ୍ କାର୍ଯ୍ୟକ୍ରମ ସର୍ବସାଧାରଣ ଓ ସମାଜପାଇଁ ଏକ ଶିକ୍ଷା ଓ ସ୍ଚଚନା କାର୍ଯ୍ୟକ୍ରମ ସାବ୍ୟସ୍ତ ହୋଇଛି କନ୍ୟାମାନଙ୍କୁ ଶିକ୍ଷିତ କରାଇ କ୍ଷମତାପନ୍ନ କରିବା ଦିଗରେ ବିଭିନ୍ନ ରାଜ୍ୟ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ

ଏକ ବଡ଼ଗଛ ଉପୁଡ଼ି ପଡ଼ିବାବେଳେ ଭୂମି ଥରି ଉଠିଥାଏ ବୋଲି ରାଜୀବ ଗାନ୍ଧିଙ୍କ ମନ୍ତବ୍ୟର ମଧ୍ୟ ସେ ସମାଲୋଚନା କରିଛନ୍ତି

ପୟଗମ୍ଭର ମହମ୍ମଦଙ୍କ ଜୀବନୀ ଓ ବାଣୀ ଉପରେ ସମଗ୍ର ଦେଶରେ ମିଲାଦ୍ ମେହଫିଲ୍ ଓ ଶିରାତ୍ ସମ୍ମିଳନୀମାନ ଆୟୋଜନ କରାଯାଉଛି ଏହି ଅବସରରେ ମିଲାଦ୍ ଶୋଭାଯାତ୍ରାମାନ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍ ଉନ୍ ନବୀ ଉପଲକ୍ଷେ ଲୋକମାନଙ୍କ ଅଭିନନ୍ଦନ ଜଣାଇଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଆଗତ ଏହି ପ୍ରସ୍ତାବ ଗତ ରାତିରେ ମୌଖକ ଭୋଟ୍ରେ ପାସ୍ ହୋଇଛି ଶାସକ ବିଜୁ ଜନତା ଦଳ ବିରୋଧି ଦଳ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ପ୍ରସ୍ତାବକୁ ସମର୍ଥନ କରିଥିଲେ

ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ପୂର୍ବରୁ ଏହି ପ୍ରସ୍ତାବ ରାଜ୍ୟ ବିଧାନସଭାରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ ପାର୍ଲାମେଙ୍କରେ ପାସ୍ ନ ହୋଇ ପଡ଼ିରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକୁ ଉପସ୍ଥାପନ କରି ଏହାକୁ ଐତିହାସିକ ବର୍ଷନା କରିଥିଲେ ବିତର୍କରେ ଅଂଶଗ୍ରହଣ କରି ବିଜେପି ବିଧାୟକ କେବି ସିଂହଦେଓ ଏମ୍ଏଲ୍ଏ ପ୍ରଦୀପ ପୁରୋହିତ ଓ ରବି ନାଏକ ଏହି ପ୍ରସ୍ତାବ ଆଗତ କରିବା ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି

ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି

ପୂର୍ବତନ ଓବାମା ପ୍ରଶାସନରେ ଆଫଗାନିସ୍ତାନ ପାକିସ୍ତାନ ଓ ମଧ୍ୟ ଏସିଆପାଇଁ ଉପସହକାରୀ ପ୍ରତିରକ୍ଷା ମନ୍ତ୍ରୀ ଥିବା ଡାଭିଡ଼୍ ସିଡ୍ନୀ କହିଛନ୍ତି ପାକିସ୍ତାନ ପାଇଁ ସାମରିକ ସହାୟତା ବନ୍ଦ୍ରୁ ଆମେରିକାର ହତାଶ ଭାବର ସ୍ୱଷ୍ଟ ସୂଚନା ମିଳୁଛି

ଇକ୍ଷରପୋଲ୍ଦ୍ୱାରା ଟ୍ୱିଟର୍ ମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି କିମ୍ ଜୋଙ୍ଗ୍ ୟାଙ୍ଗ୍ କହିଛନ୍ତି ବିଶ୍ୱରେ ଅଭୂତ୍ପୂର୍ବ ପରିବର୍ତ୍ତନ ଘଟୁଛି ଯେଉଁଥପାଇଁ ସର୍ବସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବଡ଼ ବଡ଼ ଚ୍ୟାଲେଞ୍ମାନ ଦେଖାଦେଇଛି ସେ କହିଛନ୍ତି ଏସବୁର ମୁକାବିଲା ପାଇଁ ଏକ ସ୍ୱଷ୍ଟ ଯୋଜନାର ଆବଶ୍ୟକତା ରହିଛି

ଯାହାଫଳରେ ବିଶ୍ୱକୁ ଏକ ନିରାପଦ ସ୍ଥାନରେ ପରିଣତ କରିବାପାଇଁ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରାଯାଇପାରିବ

ଏମ୍ କେରଳ ଡାଏଜ୍ କେରଳରୁ ଲୋକସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ସାଂସଦ ଏମ୍ ଆଇ ସହନୱାସ୍କର ଆଜି ସକାଳେ ଚେନ୍ସାଇଠାରେ ପରଲୋକ ଘଟିଛି ମୃତ୍ୟବେଳକୁ ତାଙ୍କ ସତଷଠୀ ବର୍ଷ ହୋଇଥିଲା ସହନୱାସ୍ କେରଳର ୱାଅନ ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ